ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଙ୍ଗାପୁର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ

ରାଜ୍ୟସଭାରେ ଅତିରିକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ସେ କହିଛନ୍ତି ଜନ୍ମୁ କାଶ୍କୀରରେ ଇଷ୍ଟର୍ନେଟ୍ ସେବା ପୁନର୍କ୍ଷମ କରିବା ନିଷ୍କଭି ଉପଯୁକ୍ତ ସମୟରେ ନିଆଯିବ ତାହା ପୂର୍ବରୁ ଜନ୍ମୁ କାଶ୍ମୀର କର୍ତ୍ତୃପକ୍ଷ ଓ ଅଞ୍ଚଳର ନିରାପତ୍ତା ପରିସ୍ଥିତିକୁ ବିଚାରକୁ ନିଆଯିବ

ସମଗ୍ର ଉପତ୍ୟକାରେ ଟେକାପଥର ଫିଙ୍ଗା ଘଟଣା ବହୁମାତ୍ରାରେ ହ୍ରାସ ପାଇଛି ଶ୍ରୀ ଶାହା କହିଛନ୍ତି ସ୍ଥାନୀୟ ପ୍ରଶାସନ ସ୍ୱାସ୍ଥ୍ୟସେବା ଓ ଔଷଧ ପତ୍ର ଯୋଗାଣକୁ ନିଣ୍ଢିତ କରିଛି ସେ କହିଛନ୍ତି ପେଟ୍ରୋଲ୍ ଡିକେଲ୍ କିରୋସିନି ଏଲ୍ପିଜି ଓ ଚାଉଳ ଆଦି ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଳୁଦ ରହିଛି ସ୍କୁଲ୍ଗୁଡ଼ିକ ଖୋଲିସାରିଛି ଓ ଲ୍ୟାଣ୍ଡଲାଇନ୍ ସେବା କାର୍ଯ୍ୟକ୍ଷମ ହୋଇଛି ସମସ୍ତ ଉର୍ଦ୍ଦୁ ସମ୍ଭାଦପତ୍ର ଇଂରାଜୀ ସମ୍ଭାଦପତ୍ର ଓ ଟିଭି ଚ୍ୟାନେଲ୍ଗୁଡ଼ିକ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଥିବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଜଣାଇଛନ୍ତି ଆର୍ଏସ୍ ଅମିତ୍ ଶାହା ଏନ୍ଆର୍ସି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଜାତୀୟ ନାଗରିକ ପଞ୍ଜିକା ଏନ୍ଆର୍ସି ପ୍ରସ୍ତୁତ ସମୟରେ ଧର୍ମଭିଭିରେ କୌଣସି ପକ୍ଷପାତ କରାଯିବ ନାହିଁ ବୋଲି ସ୍ୱଷ୍ଟୀକରଣ ଦେଇଛନ୍ତି ସେ କହିଛନ୍ତି ଯେତେବେଳେ ଦେଶରେ ଏନ୍ଆର୍ସି ପ୍ରକ୍ରିୟା ଆରମ୍ଭ କରାଯିବ ଏହା ମଧ୍ୟରେ ଦେଶର ସମସ୍ତ ନାଗରିକ ସ୍ଥାନ ପାଇବେ ରାଜ୍ୟସଭାରେ କିଛି ଅତିରିକ୍ତ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଆସାମ ଏନ୍ଆର୍ସି ଚିଠାରେ ଯେଉଁମାନଙ୍କର ନାମ ସ୍ଥାନ ପାଇ ନାହିଁ ସେମାନେ ବିଦେଶୀ ନାଗରିକ ଟ୍ରିବ୍ୟୁନାଲ୍ରେ ଆବେଦନ କରିପାରିବେ ନାଗରିକ ସଂଶୋଧନ ବିଲ୍ ଓ ଏନ୍ଆର୍ସି ମଧ୍ୟରେ କୌଣସି ସମ୍ପର୍କ ନ ଥିବାର ମଧ୍ୟ ସେ ସ୍ୱଷ୍ଟୀକରଣ ଦେଇଛନ୍ତି

ବିଲ୍ରେ ବ୍ୟାବସାୟିକ ଭିଭିରେ ଅନ୍ୟପାଇଁ ଗର୍ଭଧାରଣକୁ ନିଷେଧ କରିବାର ବ୍ୟବସ୍ଥା ରହିଛି କିନ୍ତୁ ଅନ୍ୟକୁ ସାହାଯ୍ୟ କରିବାପାଇଁ ଗର୍ଭଧାରଣ ଲାଗି ଏଥିରେ ଅନୁମତି ଦିଆଯିବାକୁ ବ୍ୟବସ୍ଥା ରଖାଯାଇଛି ଜାତୀୟ ସରୋଗେସି ବୋର୍ଡ ରାଜ୍ୟ ସରୋଗେସି ବୋର୍ଡ ଓ ଏହି ବ୍ୟବସ୍ଥାର ନିୟନ୍ତ୍ରଣ ପାଇଁ ଉପଯୁକ୍ତ କର୍ତ୍ତ୍ପକ୍ଷଗୁଡ଼ିକର ସ୍ଥାପନ ଆଦି ବିଷୟ ବିଲ୍ରେ ସ୍ଥାନ ପାଇଛି ବିଲ୍କୁ ଉପସ୍ଥାପନ କରି ସ୍ୱାସ୍ଥ୍ୟମନ୍ତୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଏହି କିଛି ବର୍ଷ ଭିତରେ ଭାରତ ଏ କ୍ଷେତ୍ରରେ ଏକ ପ୍ରମ୍ରଖ କେନ୍ଦ୍ରରେ ପରିଣତ ହୋଇଛି

ଏଲ୍ଏସ୍ସି ଏରୋସନ୍ ଡିଏମ୍କେ ସାଂସଦ କାନିମୋଡ଼ି ସମୁଦ୍ର ଜୁଆରରେ ସମୁଦ୍ର ତଟ ଖାଇଯାଉଥିବା ସଂକ୍ରାନ୍ତରେ ସରକାରଙ୍କର ମତାମତ ଲୋଡ଼ିଛନ୍ତି ଏହାକୁକ ରୋକିବାପାଇଁ ଏକ ଦୀର୍ଘମିଆଦୀ ସମାଧାନ ପନ୍ଥା ବାହାର କରିବାକୁ ସେ କହିଛନ୍ତି ସମୁଦ୍ର ତଟରେ ବସବାସ କରୁଥିବା ଲୋକମାନଙ୍କର ସୁରକ୍ଷା ପାଇଁ ସରକାର ଏ ଦିଗରେ ପଦକ୍ଷେପ ନେବାକୃ ସେ ଅନ୍ଦରୋଧ କରିଛନ୍ତି ଲୋକସଭାରେ ଶ୍ରନ୍ୟକାଳ ବେଳେ ସେ କହିଛନ୍ତି କେବଳ ତାମିଲ୍ନାଡ୍ରରେ ଦେଶର ସମୁଦ୍ର ତଟର ଏକ ତୂତୀୟାଂଶ ସମୁଦ୍ର ଜୁଆରରେ ଖାଇଯାଇଛି

ଏହାକୁ ଏକ ଭୟଙ୍କର ପରିସ୍ଥିତି ଭାବେ ଉଲ୍ଲେଖ କରି ସେ କହିଛନ୍ତି ସମଗ୍ର ଦେଶର ସମୁଦ୍ର ତଟ ଏହି ସମସ୍ୟାର ସମ୍ମୁଖୀନ ହୋଇଆସୁଛି ସରକାରଙ୍କଦ୍ୱାରା ସମୁଦ୍ର ତଟରେ ନିର୍ମାଣ କରାଯାଉଥିବା ପ୍ରାଚୀର ଏକ ସ୍ଥାୟୀ ସମାଧାନ ନୁହେଁ ବୋଲି ସେ କହିଛନ୍ତି

ପୁରୁଣା ଆଇନ ଚିଟ୍ଫଣ୍ଗୁଡ଼ିକର ନିୟନ୍ତ୍ରଣ କରୁଥିଲା ଓ ରାଜ୍ୟ ସରକାରଙ୍କ ପୂର୍ବ ମଞ୍ଜୁରି ବିନା ଏକ ଚିଟ୍ଫଣ୍ଡ ଗଠନ ହୋଇପାରୁଥିଲା ନୂଆ ବିଲ୍ରେ ଚିଟ୍ଫଣ୍ଡ କ୍ଷେତରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବାପାଇଁ ବ୍ୟବସ୍ଥା ରଖାଯାଇଛି

ଅଞ୍ଚଳରେ ସ୍ଥିରତା ଆଣିବାପାଇଁ ଦୁଇ ଦେଶ ସେମାନଙ୍କ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସିଙ୍ଗାପୁର ପ୍ରତିରକ୍ଷା ମନ୍ତ୍ରୀ ଡକୁର ଏନ୍ଜି ଏଙ୍ଗ୍ ହେନ୍ ଆକି ସିଙ୍ଗାପୁରରେ ଚତୁର୍ଥ ଭାରତ ସିଙ୍ଗାପୁର ପ୍ରତିରକ୍ଷା ମନ୍ତ୍ରୀ କଥାବାର୍ତ୍ତାରେ ସହ ଅଧ୍ୟକ୍ଷତା କରିଥିଲେ

ପିଏମ୍ ପିଏମ୍ଏୱାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲୋକମାନଙ୍କର ଜୀବନ ଯାପନ ଶୈଳୀକୁ ଆହୁରି ଅଧିକ ସହଜ କରିଦେଇଛି

ସେ କହିଛନ୍ତି ଘର କେବଳ ଚାରି କାନ୍ଥକୁ ବୁଝାଏ ନାହିଁ ଏହା ଏକ ସ୍ଥାନ ଯେଉଁଠି ଜଣେ ବ୍ୟକ୍ତି ତାଙ୍କର ସ୍ୱପ୍ନକୁ ସାକାର କରିଥା'ନ୍ତି ଏବଂ ଆଶା ଓ ଆକାଂକ୍ଷାର ପୂରଣ କରିଥା'ନ୍ତି ପିଏମ୍ କନ୍କ୍ଲେଭ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଆକାଉଣ୍ଟାଣ୍ଟସ୍ ଜେନେରାଲ୍ ଓ ଡେପୁଟି ଆକାଉଷ୍କାଷ୍ଟସ୍ ଜେନରୋଲ୍ମାନଙ୍କ ସମ୍ମିଳନୀରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ପ୍ରଥମେ ମହାତ୍ଲାଗାନ୍ଧିଙ୍କର ଏକ ପ୍ରତିମୂର୍ତ୍ତିକୁ ଉନ୍କୋଚନ କରିବେ ଏହାପରେ ସେ କମ୍ପ୍ରୋଲର୍ ଓ ଅଡିଟର୍ ଜେନେରାଲ୍ଙ୍କ କାର୍ଯ୍ୟାଳୟରୁ ଉଦ୍ବୋଧନ ଦେବେ

ଝାଡ଼ଖଣ୍ଡ ଇସିପି ମୁଖ୍ୟ ନିର୍ବାଚନ କମିଶନର୍ ସୁନିଲ୍ ଅରୋଡାଙ୍କ ନେତୃତ୍ୱରେ ନିର୍ବାଚନ କମିଶନ୍ ଦଳ ଆଜି ରାଞ୍ଚରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ପୂର୍ବରୁ ଦିନବେଳେ ଶ୍ରୀ ଅରୋଡ଼ାଙ୍କ ସହିତ ନିର୍ବାଚନ କମିଶନର ଅଶୋକ ଲାବାସା ଓ ସ୍ରଶିଲ୍ ଚନ୍ଦ୍ରା ରାଞ୍ଚୁଠାରେ ରାଜନୈତିକ ଦଳଗ୍ରଡ଼ିକର ପ୍ରତିନିଧ୍ୟମାନଙ୍କ ସହ ଆଲୋଚନା କରିଥିଲେ ଏହି ସମୟରେ ରାଜନୈତିକ ଦଳଗୁଡ଼ିକଦ୍ୱାରା ଅନେକ ସୁପାରିସ କରାଯାଇଥିଲା ଓ କିଛି ଦଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା ନିର୍ବାଚନ କମିଶନ ଦଳ ପ୍ରଶାସନ ଓ ପୁଲିସ୍ ଅଫିସରମାନଙ୍କ ସହ ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି ଆସନ୍ତାକାଲି ନିର୍ବାଚନ କମିଶନ ଦଳ ଅନ୍ୟ ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାଗୁଡ଼ିକ ସହ ବୈଠକରେ ଯୋଗ ଦେବେ ସେମାନେ ରାଜ୍ୟ ମୁଖ୍ୟ ସଚିବ ଓ ଡିକିପିଙ୍କ ସହ ମଧ୍ୟ ବୈଠକ କରିବାର କାର୍ଯ୍ୟସ୍ଚୀ ରହିଛି

କଂଗ୍ରେସ ଇଲେକ୍ଟ୍ରୋଲା ବଣ୍ଣ୍ ସରକାର ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସମୟରେ ସମସ୍ତ ନିର୍ବାଚନ ବଣ୍ଡ୍ ସମ୍ଭନ୍ଧୀୟ ବିସ୍ତୃତ ବିବରଣୀ ପ୍ରକାଶ କରିବାକୁ କଂଗ୍ରେସ ପାର୍ଟି ଦାବି କରିଛି ନ୍ତଆଦିଲ୍ଲୀରେ ସାୟାଦିକମାନଙ୍କୁ ଏ ସଂକ୍ରାନ୍ତରେ ସ୍ବଚନା ଦେଇ ପାର୍ଟି ନେତା ଆନନ୍ଦ ଶର୍ମା କହିଛନ୍ତି ରାଜନୈତିକ ଦଳମାନେ ନିର୍ବାଚନ ବଣ୍ଡ୍ ମାଧ୍ୟମରେ କେତେ ଟଙ୍କା ପାଇଛନ୍ତି ତାହାର ବିସ୍ତୃତ ତଥ୍ୟ ସର୍ବସାଧାରଣରେ ପ୍ରକାଶ ପାଇବା ଉଚିତ ସେ କହିଛନ୍ତି ଉଭୟ ରିକର୍ଭ ବ୍ୟାଙ୍କ୍ ଓ ନିର୍ବାଚନ କମିଶନ୍ ନିର୍ବାଚନ ବଣ୍ଣ୍କୁ ବିରୋଧ କରୁଥିଲେ କିନ୍ତୁ ଏନ୍ଡିଏ ସରକାର ଏହାକୁ ଉପେକ୍ଷା କରିଛନ୍ତି

ଏହି ଅବସରରେ ସେଠାରେ ଉଭୟ ଭାରତ ଓ ବିଶ୍ୱ ଚଳଚ୍ଚିତ୍ର ଶିଳ୍ପର ବହୁ ତାରକା ଉପସ୍ଥିତ ଥିଲେ ଚଳଚ୍ଚିତ୍ର ଉହବର ସୁବର୍ଣ୍ଣ ଜୟନ୍ତୀକୁ ଉଦ୍ଘାଟନ କରି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ଭାରତ ଚଳଚ୍ଚିତ୍ର କ୍ଷେତ୍ରରେ ବିଶ୍ୱରେ ଏହାର ସ୍ଥିତି ମଜବୁତ୍ କରିଛି ସେ କହିଛନ୍ତି ଭାରତୀୟ ଚଳଚ୍ଚିତ୍ରଗୁଡ଼ିକୁ ବିଶ୍ୱର କୋଶ ଅନ୍ତ୍ରକୋଶରେ ଦର୍ଶକମାନେ ଦେଖୁଛନ୍ତି ଓ ଦିନକୁ ଦିନ ଏହାର ଦର୍ଶକ ସଂଖ୍ୟା ବୃଦ୍ଧି ପାଇଚାଲିଛି ଶ୍ରୀ ଜାବ୍ଡେକର କହିଛନ୍ତି ଭାରତରେ ଚଳଚ୍ଚିତ୍ର ଶ୍ରଟିଂ ପାଇଁ ସରକାର ଏକକ ବ୍ୟବସ୍ଥା ସ୍ଥାପନ କରିଛନ୍ତି ଦୃଷ୍ଟିହୀନ ଦିବ୍ୟାଙ୍ଗମାନଙ୍କ ପାଇଁ ଚଳଚ୍ଚିତ୍ର ନିର୍ମାଣ କରିବାକୁ ସେ ଚଳଚ୍ଚିତ୍ର ଶିଳ୍ପକୁ ଅନୁରୋଧ କରିଛନ୍ତି

ଶ୍ରୀ ଜାବ୍ଡେକର ତାଙ୍କ ଏହି ସମ୍ମାନ ପ୍ରଦାନ କରିଛନ୍ତି